ଶ୍ରୀ ଡି ସାଉସାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏକ ନୈଶ୍ୟ ଭୋଜିର ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ମଧ୍ୟ ପର୍ତ୍ତୃଗାଲ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଏକ ଚାରି ଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ଡି ସାଉସା ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚିଚନ୍ତି ତାଙ୍କର ଏହି ଗସ୍ତ ଅବସରରେ ଭାରତ ପର୍ତ୍ତୃଗାଲ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରାଯିବା ସହ କେତେକ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମଧ୍ୟ ମତବିନିମୟ କରାଯିବ ପର୍ତ୍ତୃଗାଲ ରାଷ୍ଟ୍ରପତିଙ୍କ ସହ ସେ ଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଅଗୋଷ୍ଟ ସାଷ୍ଟୋସ୍ ସିଲଭାଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦିଲ୍ଲୀ ନିର୍ବାଚନ ଫଳାଫଳ ନାଗରିକତା ସଂଶୋଧନ ଆଇନ୍ ସିଏଏ ଏବଂ ଜାତୀୟ ନାଗରିକ ପଞ୍ଜିକା ଏନ୍ଆର୍ସି ପ୍ରସଙ୍ଗ ଉପରେ ଜନମତ ନୁହେଁ ଗତକାଲି ସନ୍ଧ୍ୟାରେ ଏକ ଘରୋଇ ସମ୍ବାଦ ଚ୍ୟାନେଲ୍ ଦ୍ୱାରା ଆୟୋଜିତ ଏକ ସମାରୋହରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଶ୍ରୀ ଶାହା କହିଛନ୍ତି ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ଦେବା ଉଚିତ୍ ନୁହେଁ ତାଙ୍କ ଦଳ ଏହିସବୁ କାର୍ଯ୍ୟରୁ ନିଜକୁ ସବୁବେଳେ ଦୂରେଇ ରଖିଥାଏ କେବଳ ଫଳାଫଳ ନିଜ ସପକ୍ଷରେ ଆଶିବା ଲାଗି ବିଜେପି ନିର୍ବାଚନ ଲଢ଼େ ନାହିଁ ବର୍ଚ ଦଳର ଆଭିମୁଖ୍ୟକୁ ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟ ରଖି ବିଜେପି ନିର୍ବାଚନ ଲଢ଼ିଥାଏ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କର ନାଗରିକତ୍ୱ କାଢ଼ିନେବା ଭଳି କୌଣସି ବ୍ୟବସ୍ଥା ଏହି ନାଗରିକତା ସଂଶୋଧନ ଆଇନ୍ରେ ନାହିଁ ଏହି ପ୍ରସଙ୍ଗରେ ଏକ ବିତର୍କର ଆବଶ୍ୟକତା ରହିଥିବା ବେଳେ ଏଥିଲାଗି ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତ ନୁହନ୍ତି ବୋଲି ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଧର୍ମ ଆଧାରରେ କେବେ କୌଣସି ପକ୍ଷପାତିତା କରିନାହାନ୍ତି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ଗୋୟଲ କୋଲକାତା ମେଟ୍ରୋ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଗତକାଲି ସନ୍ଧ୍ୟାରେ କୋଲକାତାଠାରେ ପୂର୍ବ ପଶ୍ଚିମ ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି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

ଏହି କାର୍ଯ୍ୟ ସମାପ୍ତ ହେଲେ କୋଲକାତା ଓ ହାଓଡ଼ା ମଧ୍ୟରେ ମେଟ୍ରୋ ସୁବିଧା ଉପଲବ୍ଧ ହୋଇପାରିବ ହୁଗୁଳି ନଦୀ ତଳେ ନିର୍ମାଣାଧୀନ ଏହି ପ୍ରକଳ୍ପ ସମାପ୍ତ ହେଲେ ନଦୀ ତଳେ ମେଟ୍ରୋ ରେଳ ଚଳାଚଳ କରିବାରେ ଏହା ଦେଶର ପ୍ରଥମ ପ୍ରକଳ୍ପ ହେବ ଏହି ଅବସରରେ ଶ୍ରୀ ଗୋୟଲ୍ ପଶ୍ଚିମବଙ୍ଗ ଲାଗି ଉଦ୍ଦିଷ୍ଟ ଅନ୍ୟ କେତେକ ରେଳବାଇ ପ୍ରକଳ୍ପର ଶୁଭାରର୍ଡ କରିବା ସହ ଲୋକାର୍ପଣ ମଧ୍ୟ କରିଚ୍ଛନ୍ତି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଜୈବିକ ଚାଷକୁ ପ୍ରୋହାହିତ କରିବା ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି

ରାଷ୍ଟ୍ରଦୃତମାନଙ୍କର ଏହି ଦଳ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିଛନ୍ତି

ସେମାନେ ଉପରାଜ୍ୟପାଳ ଜିସି ମୁର୍ମୁଙ୍କ ସହ କଥାବାର୍ତ୍ତା କରିଛନ୍ତି ଏହି ଦଳରେ ଜର୍ମାନୀ କାନାଡ଼ା ଫ୍ରାନ୍ୱ ନ୍ୟୁଜିଲାଣ୍ଡ ମେକ୍ୱିକୋ ଇଟାଲୀ ଆଫଗାନିସ୍ତାନ ଅଷ୍ଟ୍ରିଆ ଉଜବେକିସ୍ତାନ ପୋଲାଣ୍ଡ ଓ ୟୁରୋପୀୟ ସଂଘର ରାଷ୍ଟ୍ରଦ୍ୱତମାନେ ଥିଲେ ସେମାନେ ଶ୍ରୀନଗର ଗସ୍ତ କରି କାଶ୍ମୀର ବଶିକ ବ୍ୟବସାୟୀ ଓ ଉଦ୍ୟୋଗପତିମାନଙ୍କୁ ଭେଟି ସେମାନଙ୍କ ସହ ବାଶିଜ୍ୟ ଓ ପର୍ଯ୍ୟଟନ ଆଦି ବିଷୟରେ କଥାବାର୍ତ୍ତା କରିଥିଲେ

ନୂଆଦିଲ୍ଲୀରେ ଏ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଭାରତ ମଧ୍ୟ ମାଳଦୀପ ଓ ଭୂଟାନକୁ ସହାୟତା ପଠାଉଛି ଭୂତାଣୁ ସଂକ୍ରମଣ ସମ୍ଭନ୍ଧୀୟ ପରୀକ୍ଷା ପାଇଁ ଆଫଗାନିସ୍ତାନକୁ ସହାୟତା କରିବାକୁ ସରକାର ରାଜି ହୋଇଛନ୍ତି ମନ୍ତ୍ରୀ କହିଛନ୍ତି ସୀମାନ୍ତ ଇଲାକାଗୁଡ଼ିକ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ସହ ବିମାନ ବନ୍ଦରଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ ତଦାରଖ କରାଯାଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ସମସ୍ତ ରାଜ୍ୟକୁ ଏ ସମ୍ଭନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଓ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି କିଓଏମ୍ କରୋନା ଭାଇରସ ମନ୍ତ୍ରୀମାନଙ୍କର ଏକ ଉଚ୍ଚସ୍ତରୀୟ ଗୋଷୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ଓ ପରିସ୍ଥିତିର ନିୟନ୍ତ୍ରଣ ସଂକ୍ରାନ୍ତ କାର୍ଯ୍ୟ ଓ ସ୍ଥିତାବସ୍ଥାର ଗତକାଲି ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ

ସେହି ଲୋକମାନଙ୍କୁ ଦୁଇଟି କେନ୍ଦ୍ରରେ ରଖାଯାଇଛି

ଜେକେ ପଞ୍ଚାୟତ ପୋଲ ଜାନ୍ମୁ କାଶ୍ମୀରରେ ଖାଲି ପଡ଼ିଥିବା ପଞ୍ଚାୟତ ପଦବୀଗୁଡ଼ିକ ପୂରଣ ଲାଗି ଆସନ୍ତା ମାର୍ଚ୍ଚ ମାସରେ ନିର୍ବାଚନ କରାଯିବ

ଏହି ଘୋଷଣା ସହ ନିର୍ବାଚନ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ବୋଲି ସେ କହିଛନ୍ତି

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁଞ୍ଚ ଜିଲ୍ଲାର କୁନାୟାଁନ୍ଠାରେ ସୁରକ୍ଷା ବଳ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରଉ କରାଯିବା ସହ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ସନ୍ତାସବାଦୀଙ୍କର ଏହିସବୁ ଅସ୍ତ୍ରଶସ୍ତ ମିଳିଥିଲା ପୁଞ୍ଚ୍ର ବରିଷ୍ଣ ପୁଲିସ୍ ଅଧିକ୍ଷକ ରମେଶ ଆଙ୍ଗ୍ରାଲ୍ କହିଛନ୍ତି ପୁଲିସ୍ର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ସେନାବାହିନୀର ରାଷ୍ଟ୍ରୀୟ ରାଇଫଲ ଗ୍ରୁପ୍ ମିଳିତ ଭାବେ ଏହି ଅପରେସନରେ ଭାଗ ନେଇଥିଲେ

ସ୍ୱରାଷ୍ଟ୍ର ଓ ପ୍ରତିରକ୍ଷା ସଚିବ ଏହି କମିଟିର ଅନ୍ୟତମ ସଦସ୍ୟ ଅଛନ୍ତି ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ର ଲାଗି ସ୍ୱତନ୍ତ୍ର ପାର୍ଷି ଯୋଗାଣ ଏବଂ ଏହାର କାର୍ଯ୍ୟକାରିତା ନେଇ ଏହି କମିଟି ସମୀକ୍ଷା କରିବ ଗଭ୍ଟ ଏଲ୍ପିଜି ଦେଶରେ ଏଲ୍ପିଜିର ମୂଲ୍ୟ ଆନ୍ତର୍ଜାତିକ ବଜାର ଉପରେ ପର୍ଯ୍ୟବେଶିତ ଓ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଆନ୍ତର୍ଜାତିକ ବଜାରରେ ଏହାର ମଲ୍ୟକୁ ଭିତ୍ତି କରି କରାଯାଇଥିବାର ସରକାର ଗତକାଲି ସ୍ୱଷ୍ଟିକରଣ ଦେଇଛନ୍ତି

ଏହି ପଦକ୍ଷେପ ମାଧ୍ୟମରେ ଆନ୍ତର୍ଜାତିକ ବଜାରରେ ଏଲ୍ପିକିର ମୂଲ୍ୟରେ ଘଟୁଥିବା ଉହ୍ଚାନ ପତନରୁ ସରକାର ଖାଉଟିମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି ଟେନିସ୍ ଏବିଏନ୍ ଆମ୍ରୋ ବିଶ୍ୱ ଟେନିସ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ବର୍ଗର ସେମିଫାଇନାଲ୍ରେ ରୋହନ ବୋପନ୍ନା ଏବଂ ଡେନିସ୍ ସାପୋଭାଲୋଭ୍ଙ୍କ ଯୋଡ଼ି ପ୍ରବେଶ କରିଛନ୍ତି

ଆସନ୍ତାକାଲି ସେମିଫାଇନାଲ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ